ପୋଲିଂ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ କରାଯାଉଛି

ଏହି ପର୍ଯ୍ୟାୟ ନିର୍ବାଚନରେ ଯେଉଁ ପ୍ରମୁଖ ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଏସ୍ଏସ୍ ଆଲୁୱାଲିଆ ବାବୁଲ୍ ସୁପ୍ରିଓ ଗଜେନ୍ଦ୍ର ସିଂ ଶେଖାଓ୍ୱତ ପିପି ଚୌଧୁରୀ ସୁବାସ୍ ଭାମ୍ରେ ଏବଂ ସୁଦର୍ଶନ ଭଗତ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ୍ ଯାଦବ ଚଳଚ୍ଚିତ୍ର ଅଭିନେତ୍ରୀ ଉର୍ମିଲା ମାତୋଣ୍ଡ୍କର ବିଜେପି ବିହାର ଶାଖାର ମୁଖ୍ୟା ନିତ୍ୟାନନ୍ଦ ରୟ ଏବଂ ଆର୍ଏଲ୍ଏସ୍ପି ମୁଖ୍ୟ ଉପେନ୍ଦ୍ର କୁଶଓ୍ୱହା

ପଣ୍ଟିମବଙ୍ଗର ବହରମପୁର ବୋଲପୁର ବୀରଭୂମ ରାନାଘାଟ କ୍ରିଷ୍ଣାନଗର ଆସନସୋଲ୍ ପୂର୍ବ ବର୍ଦ୍ଧମାନ ଏବଂ ବର୍ଦ୍ଧମାନ ଦୁର୍ଗାପୁର ନିର୍ବାଚନ ମଣ୍ଡଳୀରେ ଆଜି ଭୋଟ୍ ନିଆଯାଉଛି

ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ ପୁଲିସ୍ ପର୍ଯ୍ୟବେକ୍ଷକ ବିବେକ ଦୁବେ କହିଛନ୍ତି ଏହି ପର୍ଯ୍ୟାୟ ନିର୍ବାଚନରେ ସମସ୍ତ ଭୋଟ୍ ଗ୍ରହଣ କେନ୍ଦ୍ରରେ କେନ୍ଦ୍ରୀୟ ସୁରକ୍ଷାବଳକୁ ମୁତ୍ୟନ କରାଯାଇଛି ଭାରତ ବାଂଲାଦେଶ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃତ୍ କରାଯାଇଛି କାମ୍ମୁକାଶ୍ମୀରର ଅନନ୍ତନାଗ ସଂସଦୀୟ ନିର୍ବାଚନ ମଶ୍ଚଳୀ ଅନ୍ତର୍ଗତ କୁଲଗାଓଁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି

କ୍ୟାମ୍ପେନିଂ ଲୋକସଭା ନିର୍ବାଚନର ବାକିଥିବା ଆଉ ତିନିଟି ପର୍ଯ୍ୟାୟ ପାଇଁ ପ୍ରଚାର କାର୍ଯ୍ୟ ଜୋରଦାର ହୋଇଛି ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ଦେଶବ୍ୟାପି ର୍ୟାଲିର ଆୟୋଜନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ପ୍ରଚାର କରିବେ ଶ୍ରୀ ମୋଦି ଝାଡ଼ଖଣ୍ଡର ଗିରିଧ୍ଠାରେ ଓ ପଶ୍ଚିମବଙ୍ଗର ଶ୍ରୀରାମପୁର ଏବଂ ବାରାକପ୍ରରଠାରେ ଭଦ୍ବୋଧନ ଦେବାର କାର୍ଯ୍ୟକ୍ମ ରହିଛି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଉତ୍ତରପ୍ରଦେଶର ଚିତ୍ରକୁଟ ପ୍ରତାପଗଡ଼ ଯୋନ୍ପୁର ଓ ପ୍ରୟାଗରାଜଠାରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ରାଜସ୍ଥାନର ଧୋଲ୍ପୁର ଚୁରୁ ଓ ଜୟପୁରଠାରେ ପ୍ରଚାର କରିବେ କେକେ ଆରେଷ୍ଟ ଜାମ୍ମୁ କାଶ୍ମୀରର ଚନାପୋରା ଅଞ୍ଚଳରେ ଗତ ଶୁକ୍ରବାର ପୁଲିସ୍ ଉପରକୁ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଜେିସେ ମହମ୍ମଦ ଗୋଷ୍ଠୀର ତିନିଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ଏହି ଆକ୍ରମଣରେ ଜଣେ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ ଶ୍ରୀନଗରଠାରେ ସାୟାଦିକମାନଙ୍କୁ ସୂଚନା ଦେଇ ବରିଷ୍ଠ ପୁଲିସ୍ ଅଧୀକ୍ଷକ ହସିବ୍ ମୁଗଲ୍ କହିଛନ୍ତି ପୁଲିସ୍ ଏହି ଘଟଣାର ଡିଜିଟାଲ ପ୍ରମାଣ ସଂଗ୍ରହ କରିବା ସହିତ ଗୁଇନ୍ଦା ବିଭାଗକୁ ଅଧିକ ସୁଦୃଢ଼ କରାଯାଇଛି ସୀତାରମଣ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କିର୍ଗିଜ୍ର ରାଜଧାନୀ ବିଶ୍କେକ୍ଠାରେ ଆକ୍ଷିଠାରୁ ଆରମ୍ଭ ହେଉଥିବା ସାଂଘାଇ ସହଯୋଗ ସଂଗଠନ ଏସ୍ସିଓର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବେ ଏହି ବୈଠକ ଅବସରରେ ଶ୍ରୀମତୀ ସୀତାରମଣ କେତେକ ଏସ୍ସିଓ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ଏସ୍ସିଓ ସଦସ୍ୟ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀମାନେ ପ୍ରତିରକ୍ଷା କ୍ଷେତ୍ରକୁ ଆହୁରି ସୁଦୂଢ଼ କରିବା ଓ ବର୍ତ୍ତମାନ ଦେଖାଦେଇଥିବା ସୁରକ୍ଷା ସଂପର୍କିତ ଆହ୍ୱାନଗୁଡ଼ିକୁ ମୁକାବିଲା କରିବା ନେଇ ବୈଠକରେ ବିଚାର ବିମର୍ଶ କରିବେ ଏସ୍ସିଓ ଓ ଆଞ୍ଚଳିକ ଆତଙ୍କବାଦ ନିରୋଧୀ ଢାଞ୍ଚା ର୍ୟାଟ୍ସ ସହ ନିରାପତ୍ତା ଓ ପ୍ରତିରକ୍ଷା ପ୍ରସଙ୍ଗ ନେଇ ଆଲୋଚନା କରିବାକୁ ଭାରତ ଆଗ୍ରହୀ ଅଛି ସାଇକ୍ଲୋନ୍ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସ୍ନୁଷ୍ଟ ସାମୁଦ୍ରିକ ଝଡ଼ 'ଫନୀ' ଅଧିକ ସକ୍ରିୟ ହୋଇ ଆଜି ମଧ୍ୟାହ୍ନ ସୁଦ୍ଧା ଏକ ଶକ୍ତିଶାଳୀ ଝଡ଼ରେ ପରିଣତ ହେବାର ଆଶଙ୍କା ରହିଛି ଭାରତୀୟ ପାଣିପାଗ ବିଭାଗ କହିଛି ଆସନ୍ତାକାଲି ସକାଳ ସୁଦ୍ଧା ଏହା ଅତ୍ୟନ୍ତ ଶକ୍ତିଶାଳୀ ଝଡ଼ର ରୂପ ନେବାର ଅନୁମାନ କରାଯାଉଛି

ଏହି ସାମୁଦ୍ରିକ ଝଡ଼ ଆସନ୍ତା ବୁଧବାର ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ଦିଗକୁ ଗତିଶୀଳ ରହିବ ଏବଂ ପରେ ଉତ୍ତରପୂର୍ବ ଦିଗକୁ ଗତିପଥ ବଦଳାଇବାର ସମ୍ଭାବନା ଅଛି ଏହି ସମୟରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହୁଥିବାରୁ ଗଭୀର ସମୁଦ୍ର ମଧ୍ୟକୁ ନଯିବା ପାଇଁ ମହ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ଆଜିଠାରୁ ଆଗାମୀ ଦୁଇଦିନ ପର୍ଯ୍ୟନ୍ତ କେରଳର ଅଧିକାଂଶ ସ୍ଥାନରେ ଅଞ୍ଚରୁ ମଧ୍ୟମ ଧରଣର ବର୍ଷା ଏବଂ କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ତାମିଲନାଡୁର ଉତ୍ତର ଉପକୂଳ ଏବଂ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ଅଞ୍ଚଳରେ ମଧ୍ୟ ଅଞ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ଏହାଛଡ଼ା ଉପକୂଳ ଓଡ଼ିଶାରେ ଆସନ୍ତା ଗୁରୁବାର ଦିନ ମଧ୍ୟମଧରଣର ବର୍ଷା ଏବଂ ଶୁକ୍ରବାର ଦିନ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷର୍ତ୍ତ୍ତ ସ୍ଟଚନା ଦିଆଯାଇଛି

ଗୁଜରାଟର ସୌରାଷ୍ଟ୍ର କଚ୍ଚ ଅଞ୍ଚଳରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ଗତକାଲି କାଣ୍ଡଲା ବିମାନ ବନ୍ଦରରେ ତାପମାତ୍ରା ସବୁଠାରୁ ଅଧିକ ରହିଥିଲା

ମହାରାଷ୍ଟ୍ରର ଉତ୍ତର କେନ୍ଦ୍ରୀୟ ଅଞ୍ଚଳ ଓ ମରାଠୱାଡ଼ା ଅଞ୍ଚଳରେ ଆଜି ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷର୍ ସତର୍କ ସ୍ୱଚନା ଜାରି କରାଯାଇଛି

ଓଡ଼ିଶାର ତାଳଚେର ସହର ଗତକାଲି ସବୁଠାରୁ ଉତ୍ତପ୍ତ ରହିଥିଲା

ଅଧିକାରୀମାନେ କହିଛନ୍ତି ଜଳସ୍ତର ହ୍ରାସ ପାଇଥିଲେ ସୁଦ୍ଧା ଅନେକ ସ୍ଥାନ ଏବେ ମଧ୍ୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥିବାରୁ କ୍ଷୟକ୍ଷତି ସଂପର୍କରେ ସଠିକ୍ ଆକଳନ କରାଯାଇ ପାରିନାହିଁ

ଆଜି ସନ୍ଧ୍ୟା ସୁଦ୍ଧା ବିମାନ ସେବା ସ୍ୱାଭାବିକ ହେବାର ଆଶା କରାଯାଉଛି

ସିରିସେନାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃଭିରେ କୁହାଯାଇଛି କାତୀୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ନିଷେଧାଦେଶ ଜାରି କରାଯାଇଛି ଏବଂ କୌଣସି ବ୍ୟକ୍ତିକୁ ଚିହ୍ନିବାରେ ଯେପରି ଅସୁବିଧା ନ ହୁଏ ସେଥିପାଇଁ କେହି ନିଜର ମୁହଁକୁ ଢାଙ୍କିବାରୁ କ୍ଷାନ୍ତ ରହିବା ଆବଶ୍ୟକ ବୋମା ଆକ୍ରମଣ ଘଟଣାର ପ୍ରତିଶୋଧ ଆଶଙ୍କାର ପୂଷଭୂମି ଉପରେ ଇସ୍ଲାମୀୟ ଧର୍ମଗୁରୁମାନେ ମୁସଲମାନ ମହିଳାମାନେ ସେମାନଙ୍କର ମୁହଁକୁ ଢାଙ୍କିବାରୁ କ୍ଷାନ୍ତ ରହିବା ପାଇଁ ପରାମର୍ଶ ଦେବା ପରେ ଏହି ନିଷେଧାଦେଶ ଜାରି କରାଯାଇଛି

ଓ୍ୱେଷ୍କଇଣ୍ଡିଜ୍ର ଖେଳାଳି ଆଣ୍ଡ୍ରେ ରେସଲ୍ ପ୍ରାର୍ୟିକ ବ୍ୟାଟ୍ସମ୍ୟାନ୍ ଶୁଭମ୍ ଗିଲ୍ ଓ ଅଷ୍ଟ୍ରେଲିଆର କ୍ରିସ୍ ଲିନ୍ ଅର୍ଦ୍ଧଶତକ ହାସଲ କରିଥିଲେ

ଆକି ହାଇଦ୍ରାବାଦଠାରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ